ସେ ଟ୍ୱିଟ କରି କହିଛନ୍ତି ପୁରୀର କିଛି ଅଂଚଳରେ କର୍ପ୍ୟୁ ବଳବତ୍ତର ରହିଥିବାରୁ ସେ ପୁରୀ ନ ଯିବାକୁ ଅନୁରୋଧ କରିଛନ୍ତି

ତେବେ ପୁରୀ ବଡଶଙ୍ଖଠାରୁ ମାଟିଆପଡା ଗୋଲେଇଛକ ସମେତ ଗୁଖିଚାମନ୍ଦିର ଚତୁର୍ପାର୍ଶ୍ୱରେ କର୍ପ୍ୟ ବଳବତ୍ତର ରହିବ ବୋଲି ଜିଲ୍ଲାପାଳ ବଲଓ୍ୱନ୍ନ ସିଂହ କହିଥିବା ଆମ ସମ୍ୟାଦଦାତା ଜଣାଇଛନ୍ତି

ପ୍ରଧାନମନ୍ତୀଙ୍କ ଉଦ୍ବୋଧନର ଠିକ୍ ପରେ ପରେ ଏହାର ଓଡ଼ିଆ ଭାଷାନ୍ତର ପ୍ରସାରିତ ହେବ